ଅତ୍ୟଧିକ ସ୍ନାନ ଯୋଗୁ ଠାକୁରମାନଙ୍କୁ କ୍ୱର ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ଏହି ସମୟରେ ଦଇତାପତି ସେବକମାନେ ଶ୍ରୀକୀଉଙ୍କର ଗୁପ୍ତ ସେବା କରିଥାନ୍ତି ଶ୍ରୀବିଗ୍ରହମାନେ ଅଣସର ଘରେ ଥିବା ବେଳେ ସର୍ବସାଧାରଣ ଭକ୍ତମାନେ ଶ୍ରୀକୀଉଙ୍କୁ ଦର୍ଶନ କରିପାରିବେ ନାହି

ଠାକୁରମାନେ ଅଣସର ଘରେ ଥିବାବେଳେ ଭକ୍ତମାନେ ବ୍ରହ୍କଗିରି ଠାରେଥିବା ଶ୍ରୀଅଲାରନାଥ ଦେବଙ୍ଙୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନ ଠାରୁ ଅଧିକ ଗୁଣରେ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି

ଏଥିନିମନ୍ତେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଡ଼ୀଙ୍କ ଅଧ୍ଧକ୍ଷତାରେ ରାଜ୍ୟ ସରକାରଙ୍କ ବରିଷ ଅଧିକାରୀ ଓ ରେଳବାଇ ବୋର୍ଡଙ୍କ ମଧ୍ଧରେ ଏକ ମିଳିତ ବୈଠକ ଗତକାଲି ଅନୁଷ୍ପିତ ହୋଇଯାଇଛି ସଚିବାଳୟଠାରେ ଅନୁଷ୍ପିତ ଏହି ବୈଠକରେ ରେଳବାଇ ବୋର୍ଡର ଅତିରିକ୍ତ ସଦସ୍ୟ ସଞ୍ଞୀବ ଗର୍ଗ ବିଳାସପୂର୍ଶ୍ୱ ରେଳ ଚଳାଚଳ ପ୍ରସ୍ଠାବର ବିଭିନ୍ନ ଦିଗ ବିଷୟ ଆଲୋଚନା ନିମନ୍ତେ ଉପସ୍ରାପନ କରିଥିଲେ

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଓଟିଡିସି ଏବଂ ରେଳବାଇ ବୋର୍ଡଙ୍କ ମିଳିତ ସହଭାଗିତାରେ ବିଳାସପର୍ଶ୍ଷ ରେଳ ଚଳାଚଳ ସୟବ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା

ଓଡ଼ିଶାରେ ଏପରି ଟ୍ରେନ୍ ମାଧ୍ଧମରେ ବାଲେଶ୍ୱରର ଚାନ୍ଦିପୁର ଭିତରକନିକା ସିମିଳିପାଳ କୋଶାର୍କ ପୁରୀ କୋଶାର୍କ ବେଳାଭ୍ରମୀ ବାଲୁଗାଁ ଚିଲିକା ଦେବ୍ରିଗଡ଼ ଓ ସୟଲପୁର ଆଦି ସ୍ସାନ ସଂଯୋଜିତ ହୋଇପାରିବାର ସମ୍ଭାବନା ରହିଛି

କାନୁ ପଡ଼ି ଶିଶୁ ମୃତ୍ୟୁ ବାରିପଦା ସଦର ଥାନା ଅନ୍ତର୍ଗତ ଚାନ୍ଦବିଲା ଗ୍ରାମରେ ଗତକାଲି ଅପରାହ୍ସରେ ବାସଗୃହର ମାଟି କାନ୍ଚ ଭାଙ୍ଗି ପଡ଼ିବାରୁ ସେଥିରେ ଚାପି ହୋଇ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି ଶିଶୁ କନ୍ୟାଟି ଖେଳୁଥିବା ବେଳେ ବର୍ଷାରେ ଓଦାହୋଇ ରହିଥିବା ମାଟି କାନ୍ଟି ତା' ଉପରେ ଭାଙ୍ଗି ପଡ଼ିବାରୁ ଏହି ଅଘଟଣ ଘଟିଛି କର୍ମଶାଳା ଭଦ୍ରକ ସଂସ୍କୃତି ଭବନଠାରେ ସମବାୟ ସଚେତନତା ଅଭିଯାନ ଓ ସମବାୟ ଆପଣଙ୍କ ଦ୍ୱାରରେ ସଂପର୍କିତ ଏକ କର୍ମଶାଳା ଗତକାଲି ଅନୁଷ୍ପିତ ହୋଇଯାଇଛି